ବିଶ୍ୱର ପ୍ରାୟ ସବୁ ଦେଶ ଏହି ଅଦୂଶ୍ୟ ଶତ୍ର କରୋନା ଭ୍ତାଶୁ ବିରୋଧରେ ସଂଗ୍ରାମ ଜାରି ରଖିଥିବାବେଳେ ଏଯାବତ୍ ସେଭଳି କୌଣସି ଆଖ୍ଦୁଶିଆ ସଫଳତା ମିଳିପାରି ନାହି

ଏହିଦିନ ସବୁ ନାଗରିକ ନିଜ ନିଜ ଘର ଭିତରେ ରହିବାପାଇଁ ପ୍ରଧାନମନ୍ତୀ ଅନୁରୋଧ କରିଛନ୍ତି

ଅନ୍ୟପକ୍ଷରେ ସବୁଦିନ ଭଳି ଆକି ମଧ୍ଧ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ କରୋନା ନେଇ ସାମ୍ଘାଦିକ ସମ୍ମିଳନୀ ଅନୁଷିତ ହୋଇଛି

ରା ନିଯୁକ୍ତ କରୋନା ସଂକ୍ରାନ୍ଡ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି ସେ କହିଛନ୍ତି ଅଧିକ ଲୋକ ଏକାଠି ହେଉଥିବା କପି ସପ୍ ରେଷ୍ଟରାଣ୍ଷ୍ ବାର ଆଦି ବନ୍ ରହିବ

ସେହିଭଳି ଟ୍ୟକ୍ ଓ ଅଟୋ ଆଦି ସାଧାରଣ ପରିବହନ ବ୍ୟବସ୍କା ଉପରେ ମଧା କେତେକ କଟକଶା ଲାଗିବା ନେଇ ସେ ସୂଚନା ଦେଇଛନ୍ତି

ଅତି ଜରୁରୀ ଥିଲେ ଭିଡ଼ିଓ କନ୍ଫରେନ୍ୱଂ ମାଧ୍ଧମରେ ଆଲୋଚନା କରିବାପାଇଁ ପରାମର୍ଶ ଦିଆଯାଇଛି

ଦୋଷୀଙ୍କଦ୍ୱାରା ଶେଷ ମୁହ୍ରର୍ତ୍ତରେ କରାଯାଇଥିବା ଆବେଦନକୁ ଗତକାଲି ଦିଲ୍ଲୀ ହାଇକୋର୍ଟ ଓ ସ୍ବପ୍ରିମ୍କୋର୍ଟ ଖାରଜ କରିଦେଇଥିଲେ